ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି

ପ୍ରଣବ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି ନୂଆଦିଲ୍ଲୀ ସ୍ଥିତ ଆର୍ମୀ ହସ୍କିଟାଲ୍ରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି

ସେହିପରି କେନ୍ଦ୍ର ଅର୍ଥ ପ୍ରତିରକ୍ଷା ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ ଆର୍ମ୍ୟ ସମ୍ଭାଦଦାତା ଜଣାଇଛନ୍ତି ପଶ୍ଚିମବଙ୍ଗର ବୀରଭୂମ୍ ଜିଲ୍ଲାର ଏକ ଛୋଟ ଗାଁ ମିରାତିରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ପ୍ରଣବ ମୁଖାର୍ଜୀ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ମାତା ରାଜଲକ୍ଷ୍ମୀ ଜଣେ ସ୍ନେହ ମହିଳା ଥିଲେ ସେ ଇତିହାସ ଏବଂ ରାଜନୀତି ବିଜ୍ଞାନ ଓ ଆଇନ୍ରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ ପରେ ସେ ଏକ ମହାବିଦ୍ୟାଳୟରେ ଶିକ୍ଷାଦାନ ସହ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସେ କଂଗ୍ରେସ ଦଳ ସହ ସାମିଲ ହୋଇ ନିଜର ରାଜନୈତିକ ଦକ୍ଷତା ପ୍ରତିପାଦିତ କରିଥିଲେ ସେ ମଧ୍ୟ ଯୋଜନା କମିଶନର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ରାଜ୍ୟସଭାକୁ ପାଞ୍ଚଥର ଏବଂ ଲୋକସଭାକୁ ଦୁଇ ଥର ନିର୍ବାଚିତ ହୋଇ ଜଣେ ଦକ୍ଷ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିଲେ ସେ ସଂସଦର ଉଭୟ ସଦନର ନେତା ହେବାର ଗୌରବ ହାସଲ କରିଥିଲେ ଆଫ୍ରିକୀୟ ଉନ୍ନୟନ ବ୍ୟାଙ୍କ୍ ଏସୀୟ ଉନ୍ନୟନ ବ୍ୟାଙ୍କ୍ ବିଶ୍ୱ ବ୍ୟାଙ୍କ୍ ଏବଂ ଆର୍ନ୍ତଜାତିକ ମୁଦ୍ରା ପାର୍ଷିର ବୋର୍ଡ ଅଫ୍ ଗଭର୍ଣ୍ଣସ୍ ଭାବେ ନିଜର ବ୍ୟାପକ ଦୃଷ୍ଟି ଭଙ୍ଗୀ ଓ ଅଭିଜ୍ଞତାକୁ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟକାରୀ କରିପାରିଥିଲେ ରାଜନୈତିକ ସଂସ୍କାର ସୂଚନା ଅଧିକାର ନିଯୁକ୍ତି ଅଧିକାର ଖାଦ୍ୟ ସୁରକ୍ଷା ଶକ୍ତି ନିରାପତ୍ତା ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ଏବଂ ୟୁଆଇଡିଏଆଇ ପ୍ରତିଷ୍ଠା ଦିଗରେ ସରକାରଙ୍କ ନିଷ୍ପଭିକୁ ସମର୍ଥନ କରିବା ସହିତ ଏହାର କାର୍ଯ୍ୟକାରିତା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ

ଜଣେ ସୁବକ୍ତା ଏବଂ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ଦେଶର ବୁଦ୍ଧିଜୀବୀ ଏବଂ ରାଜନେତା ମହଲରୁ ସେ ବେଶ୍ ପରିଚିତ ଥିଲେ ଭାରତର ଆନ୍ତର୍ଜାତିକ ସମ୍ପର୍କ ଏବଂ ଆର୍ଥିକ ବ୍ୟାପାର ତଥା ସଂସଦୀୟ କାର୍ଯ୍ୟ ଧାରାରେ ତାଙ୍କୁ ଭୂମିକାକୁ ବେଶ୍ ପ୍ରଶଂସା କରାଯାଇଛି ସେ କଂଗ୍ରେସ ଦଳର ସଂକଟ ମୋଚକ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଭାରତରେ ବହୁ ଦଳଭିତ୍ତିକ ଗଣତାନ୍ତିକ ବ୍ୟବସ୍ଥାକୁ ପାରଦର୍ଶିତାର ସହ କାର୍ଯ୍ୟକାରୀ କରାଇବା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଶୋକବାର୍ତ୍ତା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ସେ ନିଜକୁ ଦେଶ ସେବାରେ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ସମଗ୍ର ଦେଶ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି ଭାରତ ରତ୍ନରେ ସମ୍ମାନିତ ସ୍ୱର୍ଗତ ମୁଖାର୍ଜୀ ପରମ୍ପରା ଓ ଆଧୁନିକତାର ଜ୍ୱଳନ୍ତ ପ୍ରତିମା ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି

ଏଥିପାଇଁ ରାଜନୈତିକ ଦଳ ନିର୍ବିଶେଷରେ ସବୁ ଦଳ ଓ ନେତାଙ୍କର ସେ ପ୍ରିୟଭାଜନ ହୋଇଥିଲେ ଶ୍ରୀ କୋବିନ୍ଦ କହିଛନ୍ତି ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷା କରିଥିଲେ ଓ ରାଷ୍ଟ୍ରପତି ଭବନକୁ ଜନସାଧାରଣଙ୍କ ପାଇଁ ଉନ୍ନକ୍ତ କରିଦେଇଥିଲେ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ ଶୋକାବର୍ତ୍ତାରେ କହିଛନ୍ତି ଦେଶ ଜଣେ ବରିଷ୍ଠ ରାଜନୀତିଜ୍ଞଙ୍କୁ ହରାଇଛି ସେ ତାଙ୍କର କଠୋର ପରିଶ୍ରମ ଶୃଙ୍ଖଳା ଓ ଉତ୍ସର୍ଗୀକୃତ ସେବା ମାଧ୍ୟମରେ ସାଧାରଣ ସ୍ତରରୁ ଉଠି ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଥିଲେ ସେ ଯେତେବେଳେ ଯେଉଁ ପଦପଦବୀରେ ରହିଛନ୍ତି ସେତେବେଳେ ସେହି ସବୁ ପଦକୁ ଗୌରବାନ୍ଧିତ କରିଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ମୁଖାର୍ଜୀ ଦେଶର ବିକାଶରେ ଏକ ଅଲିଭା ଛାପ ଛାଡ଼ିଯାଇଛନ୍ତି ସେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଓ ବିଶିଷ୍ଟ କୂଟନୀତିଜ୍ଞ ଥିଲେ ଯିଏ ରାଜନୈତିକ ଦଳ ନିର୍ବିଶେଷରେ ସବୁ ଦଳ ପାଇଁ ପ୍ରିୟ ଥିଲେ ସମାଜର ସବୁବର୍ଗର ଲୋକମାନଙ୍କର ସେ ଶ୍ରଦ୍ଧାର ପାତ୍ର ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟକୁ ତାଙ୍କର ଅବଦାନ ଚିର ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରୀୟ ଶୋକ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି

ଏହି ସମୟରେ କାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହିତ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ଶୋକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ମାତୃଭୂମି ପାଇଁ ତାଙ୍କର ଅନବଦ୍ୟ ଯୋଗଦାନ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ ବୋଲି ଶ୍ରୀ ଶାହା କହିଚ୍ଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ସରଳତା ସାଧୁତା ଏବଂ ଆଦର୍ଶ ଚରିତ୍ର ସମସ୍ତଙ୍କୁ ପ୍ରେରଣା ଯୋଗାଇବ ଏହି ଗୁଣକୁ ଆଧାର କରି ସେ ନିଷ୍ଠାର ସହ ଦେଶସେବା କରିଯାଇଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ଭାରତର ଇତିହାସ କ୍ରଟନୈତିକ ସମ୍ପର୍କ ଓ ନୀତିନିର୍ଦ୍ଧାରଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସ୍କଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନିଜ ଶୋକବାର୍ତ୍ତାରେ ଦେଶ ଜଣେ ସର୍ବୋତ୍ତମ ସନ୍ତାନ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ହରାଇଛି ବୋଲି କହିଚ୍ଚନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଶୋକବାର୍ଭାରେ ପ୍ରଣବ ମୁଖାର୍ଜୀ ଜଣେ ସମ୍ମାନିତ ରାଜନେତା ଅପାରଞ୍ଜାନର ବ୍ୟକ୍ତି ଥିଲେ ବୋଲି କହିଛନ୍ତି

ପ୍ରଣବ ମୁଖାର୍ଜୀଙ୍କ ସ୍କୁତିଚାରଣ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଅଢ଼େଇ କୋଟି ତମ ଏଲ୍ପିଜି ସଂଯୋଗ ପ୍ରଦାନ କରିଥିଲେ ଏହା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଡକ୍ର ମୋହନ ଭାଗବତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଆର୍ଏସ୍ଏସ୍ର ଜଣେ ମାର୍ଗଦର୍ଶକ ଓ ଏହି ସଂଗଠନ ପ୍ରତି ଜଣେ ସ୍ନେହଶୀଳ ବ୍ୟକ୍ତି ଥିଲେ ବୋଲି କହିଛନ୍ତି

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସଂପୃକ୍ତ ରାଜ୍ୟସରକାରମାନଙ୍କୁ ସଂକ୍ରମଣ ରୋକିବା ପର୍ଯ୍ୟବେକ୍ଷଣ ନମୁନା ପରୀକ୍ଷା ଓ ସଂକ୍ରମିତମାନଙ୍କର ଉତ୍ତମ ଚିକିତ୍ସାରେ ସହାୟତା କରିବେ ଠିକ୍ ସମୟରେ ସଂକ୍ରମିତମାନଙ୍କୁ ଚିହ୍ନଟ କରି ସେମାନଙ୍କର ଉତ୍ତମ ଚିକିତ୍ସା କରାଯିବା ବିଷୟରେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେହି ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଜଣାଇବେ

ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡକ୍କର ସିଏସ୍ ମହାପାତ୍ର ଏବଂ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସୁଜୁକି ସାତୋଶିଙ୍କ ମଧ୍ୟରେ ଏ ନେଇ ଆଳୋଚନା ହୋଇଛି